ବରିଷ୍ଣ କଂଗ୍ରେସ ନେତା କମଲନାଥ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ

ରାଫେଲ୍ ଡିଲ୍ ସୁପ୍ରିମକୋର୍ଟ ରାଫେଲ ଲଢୁଆ ବିମାନ କ୍ରୟ ଦୁର୍ନୀତି ଅଭିଯୋଗ ସଂକ୍ରାନ୍ତରେ ଏତଲା ରୁଜୁ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଲୋଡି ଆଗତ ସବୁ ଆବେଦନଗୁଡ଼ିକୁ ସୁପ୍ରିମକୋର୍ଟ ଆକି ଖାରଜ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ବିଚାରପତି ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ କହିଛନ୍ତି କୋଟି କୋଟି ଟଙ୍କାର ଏହି କ୍ରୟ ନିଷ୍କଭି ଉପରେ ସନ୍ଦେହ କରିବାର କୌଣସି ଅବକାଶ ନାହିଁ ଖଣ୍ଡପୀଠ କହିଛନ୍ତି କୌଣସି ବେସରକାରୀ ସଂସ୍ଥା ପ୍ରତି ବ୍ୟବସାୟିକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ସଠିକ୍ ପ୍ରମାଣ ମଧ୍ୟ ନାହିଁ ସୁପ୍ରିକୋର୍ଟ କହିଛନ୍ତି ଲଢ଼ୁଆ ବିମାନ ଦେଶ ପାଇଁ ଆବଶ୍ୟକତା ରହିଛି

ଶ୍ରୀ ଗୋଗେଇଙ୍କ ଖଶ୍ଚପୀଠ କହିଛନ୍ତି ଲଢୁଆ ବିମାନ କିଣାରେ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ଲଢ଼ୁଆ ବିମାନ ଗୁଡ଼ିକର ମୂଲ୍ୟ ସଂକ୍ରାନ୍ତରେ ଜାଣିବା ମଧ୍ୟ କୋର୍ଟର କୌଣସି ଆବଶ୍ୟକତା ନାହି ଭାରତୀୟ ବିମାନ ବାହିନୀରେ ରାଫେଲ ଯୁଦ୍ଧବିମାନ ଭଳି ଚତ୍ରୁର୍ଥ ଓ ପଞ୍ଚମ ପୀଢ଼ିର ଯୁଦ୍ଧବିମାନ ସାମିଲ କରିବାର ଆବଶ୍ୟକତା ରହିଛି ଏହି କ୍ରୟ ପ୍ରକକ୍ରିୟାରେ ସଂପୃକ୍ତ ପକ୍ଷଗୁଡ଼ିକ ସବୁ ଦିଗୁଡ଼ିକ ସଂକ୍ରାନ୍ତରେ ସ୍ୱଷ୍ଟୀକରଣ ଦେଇଛନ୍ତି

ରାଫେଲ ଡିଲ୍ ରାଜନାଥ ରାଫେଲ ଯୁଦ୍ଧବିମାନ କ୍ରୟ ଅଭିଯୋଗ ଭିତ୍ତିହୀନ ବୋଲି କହି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ପାର୍ଟିର ତୀବ୍ର ସମାଲୋଚନା କରିଛନ୍ତି ରାଫେଲ କ୍ରୟ ସଂକ୍ରାନ୍ତରେ ଅଦାଲତ ତଦାରଖରେ ତଦନ୍ତ ପାଇଁ ଆବେଦନଗୁଡ଼ିକୁ ସୁପ୍ରିମକୋର୍ଟ ଖାରଜ କରିଥିବା ଉପରେ ଶ୍ରୀ ସିଂହ ଏହା କହିଛନ୍ତି ସେ କହିଛନ୍ତି ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧବିମାନ କ୍ରୟ ସଂପୂର୍ଣ୍ଣ ସ୍ୱଚ୍ଚ ପାର୍ଲାମେଣ୍ଟ ବାହାରେ ସାୟାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ସିଂହ କହିଛନ୍ତି ରାଜନୈତିକ ଫାଇଦା ହାସଲ କରିବା ପାଇଁ କଂଗ୍ରେସ ପାର୍ଟି ଲୋକମାନଙ୍କୁ ଭୁଲ୍ ପଥରେ ପରିଚାଳିତ କରିଛି ରାଠୋର ରାଫେଲ ଏସ୍ସି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜବ୍ୟର୍ଦ୍ଧନ ରାଠୋର ରାଫେଲ କ୍ରୟ ରାଜିନାମା ସଂକ୍ରାନ୍ତରେ ତଦନ୍ତ ପାଇଁ ଆବେଦନଗୁଡ଼ିକୁ ସୁପ୍ରିମକୋର୍ଟ ଖାରଜ କରିବା ସରକାରଙ୍କ ଆଭିମୁଖ୍ୟର ବିଜୟ ବୋଲି କହିଛନ୍ତି ଟ୍ୱିଟ୍ କରି ଶ୍ରୀ ରାଠୋର କହିଛନ୍ତି ଏହି ରାଜିନାମାରେ କାହାପ୍ରତି ଅନ୍ଦକମ୍ପା ପ୍ରଦର୍ଶନ କରାଯାଇନାହିଁ ଏବଂ ଏବେ ସତକଥା ପଦାକୁ ଆସିଲା ପାର୍ଲାମେଣ୍ଟ ଆଡଜର୍ନ ରାଫେଲ ଯୁଦ୍ଧବିମାନ କ୍ରୟ ପ୍ରସଙ୍ଗକୁ ନେଇ ବିରୋଧୀଦଳର ସଦସ୍ୟମାନେ ତ୍ରୁୟିତୋଫାନ କରିବାରୁ ସଂସଦର ଉଭୟ ସଭାଗୃହକୁ ସାରାଦିନପାଇଁ ଆଜି ମୁଲତବୀ ରଖାଯାଇଛି ଲୋକସଭାରେ ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ କଂଗ୍ରେସ ସଦସ୍ୟମାନେ ସଭାଗୃହର ମଧ୍ୟଭାଗରେ ଏକତ୍ରିତ ହୋଇ ରାଫେଲ ଯୁଦ୍ଧବିମାନ କ୍ରୟ ସଂକ୍ରାନ୍ତରେ ମିଳିତ ସଂସଦୀୟ କମିଟି ଦ୍ୱାରା ତଦନ୍ତ ଦାବିକରି ହୋ ହଲ୍ଲା କରିଲେ ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲେଖ କରି ଶାସକ ବିଜେପି ଦଳର ସଦସ୍ୟମାନେ ରାଫେଲ କ୍ରୟ ରାଜିନାମା ସଂକ୍ରାନ୍ତରେ କଂଗ୍ରେସ ଲୋକମାନଙ୍କୁ ଭୁଲ୍ ତଥ୍ୟ ଦେଉଛି ବୋଲି ଅଭିଯୋଗ କରିଥିଲେ

ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ଦୃଷ୍ଟିରୁ ବାଚସ୍କତି ସୁମିତ୍ରା ମହାଜନ ପ୍ରଥମେ ସଭାକାର୍ଯ୍ୟକୁ ମଧ୍ୟାହୁ ପର୍ଯ୍ୟନ୍ତ ଓ ପରେ ସାରାଦିନ ପାଇଁ ମୁଲତବୀ ରଖିଛନ୍ତି ତେଣେ ରାଜ୍ୟସଭାରେ ରାଫେଲ ଯୁଦ୍ଧବିମାନ କ୍ରୟ ଅଭିଯୋଗକୁ ନେଇ ଶାସକ ବିଜେପିର ସାଂସଦମାନେ କଂଗ୍ରେସ ଓ ରାହୁଲଗାନ୍ଧୀଙ୍କ ବିରୁଦ୍ଧରେ ସ୍କୋଗାନମାନ ଦେଇଥିଲେ ପ୍ରଶ୍ନକାଳକୁ ବାତିଲ କରି ରାଫେଲ କ୍ରୟ ରାଜିନାମା ଉପରେ ଆଲୋଚନା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଦାବି କରିଥିଲେ ଅପରପକ୍ଷରେ କଂଗ୍ରେସ ସାଂସଦମାନେ ମିଳିତ ସଂସଦୀୟ କମିଟି ଦ୍ୱାରା ତଦନ୍ତ ଦାବିକରି ହୋ ହଲ୍ଲ କରିଥିଲେ ଏଆଇଏଡିଏମ୍କେ ଓ ଡିଏମ୍କେ ସଦସ୍ୟମାନେ କାବେରୀ ପ୍ରସଙ୍ଗ ଉତ୍ଥାପନ କରି ହଟ୍ଟଗୋଳ କରିଥିଲେ

ସଭାକାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ପରିସ୍ଥିତିରେ କିଛି ପରିବର୍ଭନ ନହେବାରୁ ସଭାକାର୍ଯ୍ୟକୁ ସାରାଦିନ ପାଇଁ ମୁଲତବୀ ରଖାଯାଇଛି ଏମ୍ପି ସିଏମ୍ କଂଗ୍ରେସର ବରିଷ୍ଣ ନେତା କମଲନାଥ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ପାର୍ଟି ପର୍ଯ୍ୟବେକ୍ଷକ ଏକେ ଆଷ୍ଟୋନୀ ଗତକାଲି ଭୋପାଳଠାରେ ତାଙ୍କର ନାମ ଘୋଷଣା କରିଛନ୍ତି ନାମ ଘୋଷଣା କରାଯିବା ପରେ ଶ୍ରୀ କମଲନାଥ ସାମ୍ବାଦିକମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ ତାଙ୍କ ପାଇଁ ମାଇଲ୍ଖୁଣ୍ଟ ସଦୃଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ଦାବିଦାର ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ତାଙ୍କପ୍ରତି ସମର୍ଥନ ଜଣାଇଥିବାରୁ ସେ ଶ୍ରୀ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି କମଲନାଥ କହିଛନ୍ତି ସିନ୍ଧିଆଙ୍କ ବାପାଙ୍କ ସହ ସେ କାମ କରିଛନ୍ତି ପାର୍ଟିର ପ୍ରତିଜ୍ଞା ପୂରଣ କରାଯିବ ଏବଂ ନୂଆ କରି ରାଜ୍ୟ ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ ହେବ ଋଣ ଛାଡ ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ନାଥ କହିଛନ୍ତି ବର୍ତ୍ତମାନ ଆହ୍ବାନର ସମୟ ଏବଂ ବଚନପତ୍ରରେ ଦିଆଯାଇଥିବା ପ୍ରତିଶ୍ରତିକୁ ନିଶ୍ଚୟ ପାଳନ କରାଯିବ ଶ୍ରୀ କମଲନାଥ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ସାକ୍ଷାତ୍ କରି ସରକାର ଗଠନ ଓ ଶପଥଗ୍ରହଣ ଉହବ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ତେବେ ରାଜସ୍ଥାନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀମାନଙ୍କୁ କଂଗ୍ରେସ ପାର୍ଟି ଏପର୍ଯ୍ୟନ୍ତ ଚୂଡାନ୍ତ କରିନାହିଁ ଗତକାଲି ରାହୁଲ ଗାନ୍ଧୀଙ୍କ ବାସଭବନରେ ଏ ସଂକ୍ରାନ୍ତରେ ତନାଘନା ଆଲୋଚନା ହୋଇଛି ରାଜସ୍ଥାନର ପ୍ରମୁଖ ଦାବିଦାର ଅଶୋକ ଗେହଲଟଙ୍କ ଓ ସଚିନ ପାଇଲଟଙ୍କ ସହ ଶ୍ରୀ ଗାନ୍ଧୀ ଅଲଗା ଅଲଗା ଆଲୋଚନା କରିଛନ୍ତି ଆଜି ଏ ସଂକ୍ରାନ୍ତରେ ନିଷ୍ପଭି ନିଆଯିବାର ଆଶା କରାଯାଉଛି

ଆର୍ବିଆଇ ବୋଡ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧୀନରେ କେନ୍ଦୀୟ ବୋର୍ଡ ବୈଠକ ଆଜି ବସିବ

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରେ ଘରେ ସେବା ଉପଲବ୍ଧତା ଏବଂ ବ୍ୟବସାୟ ସହଜ କରିବା ପାଇଁ ପ୍ରକ୍ରିୟାରେ ଉନ୍ନତି ଆଶିବା ସକାଶେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଏହାଦ୍ୱାରା ବ୍ୟବସାୟ ସ୍ତରରେ ଉନ୍ନତି ହେବା ସଙ୍ଗେ ସଙ୍ଗେ କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଜୀବନକୁ ସରଳ କରାଯାଇ ପାରିବ ଗତକାଲି ନୂଆଦିଲ୍ଲୀରେ ବ୍ୟବସାୟ ସହଜ କରିବା ଦିଗରେ ପ୍ରଗତି ସମୀକ୍ଷା କରିବା ପାଇଁ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲାବେଳେ ଶ୍ରୀ ମୋଦି କହିଛନ୍ତି ଭାରତର ଅର୍ଥନୀତିକୁ ଚଳଚଞ୍ଚଳ ଓ ପ୍ରଗତି ପଥରେ ଆଗେଇ ନେବାଲାଗି ଏହିସବୁ ପଦକ୍ଷେପ ନିହାତି ଗୁରୁତ୍ୱପୂର୍ଣ୍ଣ

ଏଥିମଧ୍ୟରୁ ଆମେରିକା ଚୀନ୍ ଓ ଜାପାନ୍ ଅଧା ଋଣ ନେଇଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଦର୍ଶାଇଛି

ଏଫ୍ଟିଆଇଆଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ରିଜେନ୍ଦ୍ରପାଲ୍ ସିଂହଙ୍କୁ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ପ୍ରତିଷାନ ଏଫ୍ଟିଆଇଆଇର ନୂଆ ସଭାପତି ଭାବେ ମନୋନିତ କରିଛି ପରିଚାଳନା ପରିଷଦର ସେ ଅଧ୍ୟକ୍ଷ ମଧ୍ୟ ରହିବେ ବର୍ତ୍ତମାନ ଶ୍ରୀ ସିଂହ ଏଫ୍ଟିଆଇଆଇ ର ପରିଚାଳନା ପରିଷଦରେ ଉପାଧ୍ୟକ୍ଷ ଅଛନ୍ତି ଅକ୍ଟୋବର ମାସରେ ଅନୁପମ ଖେର ଏହି ପଦର୍ ୁଇସ୍ତଫା ଦେଇଥିଲେ

ଶ୍ରୀ କୋବିନ୍ଦଙ୍କର ମ୍ୟାମାର୍ ରହଣୀ କାଳରେ ଭାରତ ଓ ମ୍ୟାମାର୍ ରାଜନୈତିକ ପ୍ରତିରକ୍ଷା ନିରାପଭା ବାଶିଜ୍ୟ ଉନ୍ନୟନ ସହଯୋଗ ଏବଂ ଜନସମ୍ପର୍କ ସମେତ ଦ୍ୱିପକ୍ଷିୟ ସମ୍ପର୍କର ସବୁ ଦିଗଗୁଡ଼ିକ ଉପରେ ଆଲୋଚନା ହୋଇଛି ଶ୍ରୀ କୋବିନ୍ଦଙ୍କ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ସ୍ଥାପନ ଓ ଜନସମ୍ପର୍କ ବୃଦ୍ଧି ପ୍ରତି ପ୍ରାଧାନ୍ୟ ଦିଆଯାଇଥିଲା ନାପିତ ୟଙ୍ଗୁନ୍ ଓ ମଣ୍ଡଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ପର୍ଯ୍ୟଟକମାନଙ୍କୁ ଭିସା ଦେବା ପାଇଁ ମ୍ୟାମାର୍ ରାଜି ହୋଇଛି ହକି ଭୁବନେଶ୍ୱରଠାରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ସେମିଫାଇନାଲ୍ରେ ନେଦରଲ୍ୟାଣ୍ଡ ଆଜି ଅଷ୍ଟ୍ରେଲିଆକୁ ଭେଟୁଥିବାବେଳେ ବେଲକ୍ିୟମ୍ ଇଲଣ୍ଡ ସହ ମୁକାବିଲା କରିବ